ଏହି ଅବସରରେ ମୁଖ୍ୟମନ୍ତୀ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତାପାଇଁ ଜନସାଧାରଶଙ୍କ ସହଯୋଗ ଲୋଡ଼ିବା ସହିତ ମଞ୍ଚୁର ହୋଇଥିବା ପ୍ରକବ୍ବଗୁଡ଼ିକର କାର୍ଯ୍ୟକୁ ଶୀଘ୍ର ଶେଷ କରିବାପାଇଁ ପରାମର୍ଶ ଦେଇଥିଲେ

ସେହିପରି ବୌଦ କିଲ୍ଲା ବାଶୀଭ୍ଷଣପୁର ସରପଅଙ୍କ ସହ ମଧ୍ଧ ମୁଖ୍ୟମନ୍ତୀ ଆଲୋଚନା କରିଥିଲେ

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅସୁସ୍ ଛାତ୍ରଛାତ୍ରୀମାନଙ୍କୁ କିଲ୍ଲା ମୁଖ୍ୟ ଚିକିହାଳୟକୁ ପଠାଇଥିଲେ

ଭଦ୍ରକ କିଲ୍ଲା ଗ୍ରାମାଞଳ ଥାନା ଗଶିଜାଙ୍ଗଠାରେ ଏକ ସଡ଼କ ଦୁର୍ଘଟଶାରେ ଜଣେ ଯୁବକର ମୃତ୍ୟୁ ଘଟିଛି

ଆଜି ସକାଳେ ବରଗଡ଼ରୁ ବରପାଲି ଅଭିମୁଖେ ଯାଉଥିବା ଏକ ଟ୍ରକର ଚକ ହଠାତ ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ସାଇକେଲ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା ଫଳରେ ତାଙ୍କର ଘଟଣା ସ୍ଚଳରେ ମୃତ୍ୟୁ ଘଟିଥିଲା